ଏବଂ ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ କାନ୍ବେରାରେ ଖେଳାଯିବ ଫାର୍ମର୍ସ୍ ମିଟିଂ କୃଷକ ପ୍ରତିନିଧି ଏବଂ ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ କମିଟିର ବୈଠକ ନୂଆଦିଲ୍ଲୀଠାରେ ଚାଲିଛି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ଏବଂ ବାଶିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ କୃଷକ ପ୍ରତିନିଧିମାନଙ୍କ ସହ ଆଲୋଚନା କରୁଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଥମ ପର୍ଯ୍ୟାୟ ଆଲୋଚନା ଲାଗି କୃଷକ ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରାଯାଇଛି ବରିଷ୍ଠ ବିଜେପି ନେତାମାନଙ୍କର ବୈଠକ ପରେ କୃଷକ ଆନ୍ଦୋଳନର ଅନ୍ତ ଘଟାଇବା ପାଇଁ ଆଲୋଚନା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା କୃଷି ନିୟମ ବିରୁଦ୍ଧରେ କୃଷକ ସଂଗଠନମାନେ ଆନ୍ଦୋଳନ ଚଳାଇଛନ୍ତି ତେବେ ସରକାରଙ୍କ ପକ୍ଷରୁ କୃଷି କ୍ଷେତ୍ରରେ ଅଣାଯାଉଥିବା ନୃତନ ସଂସ୍କାର ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସେମାନଙ୍କୁ ଭ୍ରମିତ କରାଯାଉଥିବା ବିଷୟରେ ଆଜି ଆଲୋଚନା କରାଯାଉଛି ସୂଚନା ଯୋଗ୍ୟ କେନ୍ଦ୍ର ସରକାର କୃଷକମାନଙ୍କୁ ବାରମ୍ଘାର ଆଶ୍ୱାସନା ଦେଇଛନ୍ତି ଯେ ନୃତନ କୃଷି ସଂସ୍କାର ଦ୍ୱାରା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବ ଏମ୍ଏସ୍ପି ଏବଂ ମଣ୍ଡି ପୂର୍ବ ଭଳି କାର୍ଯ୍ୟ କରିବ କୃଷି ସଂସ୍କାରକୁ ନେଇ କୃଷକମାନେ ଭୁଲ୍ ବୁଝାମଣାର ଶିକାର ନ ହେବାକୁ ପରାମର୍ଶ ଦିଆଯାଇଛି

କୋଭିଡ୍ ମୁକାବିଲା ପାଇଁ ଭାରତର ପଦକ୍ଷେପ ବିଜ୍ଞାନ ଆଧାରିତ ହେବ ବୋଲି ସେ କହିଥିଲେ ଯେତେବେଳେ କି ଭାରତରେ ଗୋଟିଏ ହେଲେ କୋଭିଡ୍ ମାମଲା ସାମ୍ବାକୁ ଆସିନଥିଲା କୋଭିଡ୍ ପରିଚାଳନା ଲାଗି ପ୍ରଧାନମନ୍ତ୍ରୀ ସମାଜର ବିଭିନ୍ନ ବର୍ଗର ବିଶେଷ କରି ସ୍ୱାସ୍ଥ୍ୟ ବିଶେଷଜ୍ଞ କ୍ରୀଡ଼ାବିତ୍ ଏବଂ ଗଣମାଧ୍ୟମକୁ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ଜନଭାଗିଦାରୀ ଓ ଜନତା କର୍ଫ୍ୟୁ ମାଧ୍ୟମରେ କୋଭିଡ୍ ପରିଚାଳନା ପାଇଁ ପଦକ୍ଷେପ ନିଆଯାଇଥିଲା

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ଘାର ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଲକ୍ଡାଉନ୍ ପାଳନ କରିବା ପାଇଁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ନେତୃତ୍ୱ ଏବଂ ବିଜ୍ଞାନ ସମ୍ମତ ଉପଦେଶକୁ ପାଳନ କରିବା ଦ୍ୱାରା ଅନେକ ଜୀବନ ରକ୍ଷା କରାଯାଇ ପାରିଛି

କୋଭିଡ୍ ନାଇଷ୍ଟିନ୍ ମୁକାବିଲାରେ ଭାରତୀୟ ଗବେଷଣା ପ୍ରତିଷେଧକର ବିକାଶ ଆଗକୁ ଭାରତକୁ ଏ କ୍ଷେତ୍ରରେ ନେତୃତ୍ୱ ପ୍ରଦାନ କରିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବୈଜ୍ଞାନିକମାନଙ୍କୁ ବିଶ୍ୱର ଅଗ୍ରଣୀ ଔଷଧ ଉତ୍ପାଦନକାରୀ ରାଷ୍ଟ୍ର ହେବାକୁ ଆହ୍ୱାନ କରିଥିଲେ ଆମ ସମ୍ଘାଦଦାତା ଜଣାଇଛନ୍ତି ଅନ୍ୟ ଦେଶ ତୁଳନାରେ କୋଭିଡ୍ ନାଇଷ୍ଟିନ୍ ମୁକାବିଲାରେ ଭାରତ ଅତ୍ୟନ୍ତ ପ୍ରଶଂସନୀୟ ସ୍ତରରେ ରହିଛି

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର କେରଳ ପଶ୍ଚିମବଙ୍ଗ ହରିୟାଣା ରାଜସ୍ଥାନ ଓ ଦିଲ୍ଲୀ ଆଦି ରହିଛି

ଧର୍ମେନ୍ଦ୍ର ପ୍ରଧାନ ଆମର ଉର୍ଜା ବ୍ୟବହାର ରୋଡ୍ମ୍ୟାପ୍ ଆତ୍ମନିର୍ଭର ହେବ ଓ ବୃହତ୍ ଆକାରରେ ରୋଜଗାର ସୃଷ୍ଟି କରିବ ବୋଲି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍କାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି

ଏହା ସମ୍ଭବ ହେଲେ ପରିବେଶ ପ୍ରଦୃଷଣ ହ୍ରାସ ପାଇବ ପ୍ରାକୃତିକ ଗ୍ୟାସ୍ର ଅଧିକ ବ୍ୟବହାର ଜିବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ ଫଳରେ ଉର୍ଜା କ୍ଷେତ୍ରରେ ଦେଶର ଆମଦାନୀ ତଥା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ଘଟିବ ପ୍ରାକୃତିକ ଗ୍ୟାସ୍ ବ୍ୟବହାର ପାଇଁ ସିଜିଡି କ୍ଷେତ୍ର ଏକ ପ୍ରମୁଖ ଶିଳ୍ପ ଭାବେ ଉଭା ହୋଇଛି ଡିପ୍ ଡିପ୍ରେସନ୍ ତାମିଲନାଡୁ ଏବଂ କେରଳର ଦକ୍ଷିଣ ଉପକୂଳରେ ସୃଷ୍ଟି ହୋଇଥିବା ତୀବ୍ର ଅବପାତ ଯୋଗୁଁ ଆଜି କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ତାମିଲନାଡୁ ଏବଂ କେରଳର ମୁଖ୍ୟ ଶାସନ ସଚିବ ଲାକ୍ଷାଦୀପର ଉପଦେଷ୍ଟା ଏବଂ ଅନ୍ୟାନ୍ୟ ବିଭାଗର ସଚିବମାନଙ୍କ ସହ ଶ୍ରୀ ଗୌବା ଆଲୋଚନା କରିଛନ୍ତି

ନିଜ ନିଜ ରାଜ୍ୟର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଏହିସବୁ ରାଜ୍ୟର ମୁଖ୍ୟ ସଚିବମାନେ ବୈଠକରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ସଚିବ ଦୂରସଞ୍ଚାର ଶକ୍ତି ସ୍ୱରାଷ୍ଟ୍ର ଏବଂ ଏନ୍ଡିଏମ୍ଏର ପ୍ରତିନିଧି ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିନିଧିମାନେ ମଧ୍ୟ ସେମାନଙ୍କ ତରଫରୁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ବୈଠକରେ ସୂଚନା ଦେଇଛନ୍ତି ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଯଥାଶୀଘ୍ର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଣ୍ଟିତ କରିବା ପାଇଁ କ୍ୟାବିନେଟ୍ ସଚିବ ପରାମର୍ଶ ଦେଇଛନ୍ତି

ଏଥିରେ ମାସ୍କ ନ ପିନ୍ଧିବା ଏସ୍ଓପି ପାଳନ ନ କରିବା ଓ ନିର୍ଦ୍ଧାରିତ ସମୟ ପରେ ଦୋକାନ ବକ୍କାର ଖୋଲା ରଖିବା ଆଦି କ୍ଷେତ୍ରରେ ଜରିମାନା ଲାଗୁ କରାଯିବ ସେହିପରି କଣ୍ଟେନ୍ମେଣ୍ଟ ଜୋନ୍ରେ ଦୋକାନ ବଜାର ବନ୍ଦ ରଖିବା ପାଇଁ କୁହାଯାଇଛି ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯଦି କୌଣସି ଅଞ୍ଚଳରେ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବେ ସେଠାରେ ବଜାର ବନ୍ଦ୍ ରହିବା ସହିତ ଅନ୍ଲାଇନ୍ ମାଧ୍ୟମରେ ସାମଗ୍ରୀ ଯୋଗାଣ କରାଯିବ କଣ୍ଟେନ୍ମେଣ୍ଟ୍ ଜୋନ୍ରେ ରହୁଥିବା ଦୋକାନ ମାଲିକ ଓ କର୍ମଚାରୀମାନଙ୍କୁ ମାର୍କେଟ୍ ଅଞ୍ଚଳକୁ ଆସିବାକୁ ଦିଆଯିବ ନାହିଁ ସେହିପରି ବଜାର ଭିତରକୁ ପ୍ରବେଶ ସ୍ଥଳ ନିକଟରେ କିଓସ୍କୋ ଖୋଲି ସରକାରୀ ଦରରେ ମାସ୍କ୍ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୂତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଆସନ୍ତାକାଲି କାନ୍ବେରାରେ ଖେଳାଯିବ